ରାକ୍ୟରେ କରୋନା ସ୍ତିତିର ସମୀକ୍ଷା କଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ

ଏହାକୁ ରାଜ୍ୟସ୍ତିତ ସମସ୍ତ ଆକାଶବାଶୀ କେନ୍ଦ୍ର ରିଲେ କରି ପ୍ରଚାର କରିବେ

ଇତିମଧ୍ଧରେ ପ୍ରଥମ ଆକ୍ରାନ୍ତ ଜଣକ ସୁସ୍ତ ହୋଇସାରିଛନ୍ତି